ସେ କହିଛନ୍ତି ଦେଶର ବିଶାଳତା ଏବଂ ବିବିଧତା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଥାଏ

ସେଠାରେ ଜଣେ ଦିବ୍ୟାଙ୍ଗ ମହିଳା କାରିଗରଙ୍ଙ ଆତ୍କକାହାଶି ତାଙ୍କ ଲାଗି ଏକ ପ୍ରେରଣା ଉହ ବୋଲି ଶ୍ରୀ ମୋଦି କହିଛନ୍ତି

ଭାରତର ଯୁବବର୍ଗ ବିଙ୍କାନ ଓ କାରିଗରୀ ବିଦ୍ୟାରେ ରୁଚି ରଖିବା ଦେଶପାଇଁ ଶୁଭଙ୍କର

ଜିଲ୍ଲାପାଳଙ୍କ ନିକଟରେ ଅନିୟମିତତା ନେଇ ଅଭିଯୋଗ ହେବାର୍ ପ୍ରଶାସନ ତରଫର୍ ତଦନ୍ତ କରାଯାଇଥିଲା ଅଭିଯୋଗର ସତ୍ୟତା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ବଭି ନିଆଯାଇଛି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷର୍ର ଜଣାପଡ଼ିଛି

ସେଗୁଡ଼ିକ ମଧରେ ଟିଫିନ୍ ବୋମା ମାଓ ପୁସ୍ତିକା ଆଦି ରହିଛି ବୋଲି ଏସ୍ପି ସୂଚନା ଦେଇଛନ୍ତି

ଅନ୍ୟପକ୍ଷରେ ଆହତ ଶିଶୁର ସମସ୍ତ ଚିକିହା ଖର୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତୀ ଘୋଷଣା କରିଛନ୍ତି

ସେହିପରି ନିମାପଡ଼ା ବ୍ଲକ୍ର ଜଶେ ବ୍ୟକ୍ତିଙ୍କର ମଧ ମୃତ୍ଧୁ ହୋଇଥିବା ଖବର ମିଳିଛି

ପ୍ରାଶ ହରାଇଥିବା ଲୋକମାନଙ୍ଙ ନିକଟ ସମ୍ମର୍କୀୟଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି

ଏହି ସମୟ ମଧ୍ଧରେ ବାୟୁପ୍ରଭାବର ଦିଗ ବଦଳିବା ସହ ରାଜ୍ୟକୁ ଦକ୍ଷିଣ ପୂର୍ବ ଦିଗରୁ ପବନ ବହିବା ସୟାବନା ରହିଛି